ବିହାର ଇଲେକ୍ସନ୍ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟ୍ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ପାଟନା ବୈଶାଳୀ ସୀତାମାଢ଼ି ଦରଭଙ୍ଗା ଏବଂ ମଧୁବନୀ ରହିଛି

ରାଜ୍ୟର ଅତିରିକ୍ତ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ସିଂହ କହିଛନ୍ତି ଅବାଧ ମତଦାନ ପାଇଁ ନକ୍ୱଲପ୍ରବଣ ଅଞ୍ଚଳରେ ସୁରକ୍ଷା ବଳ ମ୍ବତୟନ କରାଯାଇଛି

କରିଛି

ପ୍ରତିଦିନ ଅଧିକ ସଂଖ୍ୟାରେ ଲୋକ ଆରୋଗ୍ୟ ଲାଭ କରୁଥିବାରୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଭିଭି଼ମିରେ ଉନ୍ନତି ଏବଂ କୋଭିଡ୍ ମ୍ରକାବିଲା ପାଇଁ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଯୋଗୁଁ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ସରକାର ଏବଂ ଆଇସିଏମ୍ଆର୍ ପକ୍ଷରୁ ପର୍ଯ୍ୟାୟକ୍ରମେ ନମୁନା ପରୀକ୍ଷା ପାଇଁ ଭିତ୍ତିଭୂମିରେ ଉନ୍ନତି ଆଶିବା ଯୋଗୁଁ ଏହି ସଫଳତା ମିଳିଛି

ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ଖୁବ୍ ଶୀଘ୍ର ନମୁନା ପରୀକ୍ଷା କରାଇବାର ସ୍ତବିଧା ଉପଲହ୍ଧ ଯୋଗୁଁ କୋଭିଡ୍ ନାଇଞ୍ଜିନ୍ ପରିଚାଳନା ସହଜ ହୋଇଛି ଯାହାଫଳରେ ତୁରନ୍ତ ଚିହ୍ନଟ ଯୋଗୁଁ ଲୋକେ ସଙ୍ଗରୋଧରେ ରହି ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଛି ଏଥିପାଇଁ ମୃତ୍ୟୁହାର ହ୍ରାସ ପାଇବା ସହ ଅନେକ ଜୀବନକ୍ର ବଞ୍ଚାଯାଇପାର୍ଚ୍ଚ ି

ଏହି ବିଷୟ ଘୋଷଣା କରି ସେ କହିଛନ୍ତି ଯେ 'ହୁ'ନିର୍ଦ୍ଦେଶାବଳୀ ଅନୁଯାୟୀ ସେ ଏକାନ୍ତବାସରେ ଅଛନ୍ତି ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଆବଶ୍ୟକ ଏହି ଏକାନ୍ତ ବାସ ସମୟରେ ସେ ଘରେ ରହି କାର୍ଯ୍ୟ କରିବେ ବୋଲି କହିଚ୍ଚନ୍ତି

ପଞ୍ଜାବ ହରିୟାଣା ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡ ତାମିଲ୍ନାଡ଼ୁ ଚଣ୍ଡିଗଡ଼ ଜନ୍ମୁ ଓ କାଶ୍ମୀର କେରଳ ଏବଂ ଗୁକୁରାଟ୍ରୁ ଗତକାଲି ସୁଦ୍ଧା ଏହି ଧାନ ସଂଗ୍ରହ ହୋଇଛି

ଗିଲିଗିଟ୍ ବଲୁଚିସ୍ତାନ ସରକାର କହିଛନ୍ତି ଗିଲିଗିଟ୍ ବଲୁଚିସ୍ଥାନ କୁହାଯାଉଥିବା ଜାମ୍ମୁ ଏବଂ କାଶୁୀର ଓ ଲଦାଖ ଭାରତର ଅବିଚ୍ଛେଦ ଅଙ୍ଗ ଏଥରେ କୌଣସି ପ୍ରକାର ପରିବର୍ତ୍ତନକୁ ଭାରତ ଗ୍ରହଣ କରେ ନାହିଁ ବୋଲି କୁହାଯାଇଛି ପାକିସ୍ତାନ ପକ୍ଷରୁ ଏଥିରେ କୌଣସି ପ୍ରକାର ପରିବର୍ତ୍ତନକୁ ଗ୍ରହଣ କରାଯିବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଗିଲିଗିଟ୍ ବଲ୍ତୁଚିସ୍ଥାନକୁ ପ୍ରୋଭିନିସିଆଲ ଷ୍ଟାଟସ୍ ଦେବା ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମ୍ରଖପାତ୍ର ଅନ୍ତରାଗ ଶ୍ରୀବାସ୍ତବ କହିଛନ୍ତି ସେହି ଅଞ୍ଚଳ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ସେ କହିଛନ୍ତି ସେଠାରେ ପାକିସ୍ତାନ ପକ୍ଷରୁ ମାନବାଧିକାର ଉଲ୍ଲଂଘନ ନେଇ ବିଶ୍ୱବାସୀ ଅବଗତ ଅଛନ୍ତି ରେଲ୍ୱେ ଭାରତୀୟ ରେଳବାଇ ମାଲ୍ ପରିବହନ କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ହାସଲ କରିଛି ଉଭୟ ଆୟ ଏବଂ ମାଲ୍ ପରିବହନ କ୍ଷେତ୍ରରେ ଗତ ମାସରେ ଭାରତୀୟ ରେଳବାଇର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ରହିଛି ଗତବର୍ଷ ଅକ୍ଟୋବର ମାସ ତୁଳନାରେ ମାଲ୍ ପରିବହନ ଓ ଯେତେ ଆୟ କରିଥିଲା ଚଳିତ ମାସରେ ତାହା ଅଧିକ ରହିଛି

ଆଇପିଏଲ୍ ଆବୁଧାବିଠାରେ ଆଜି ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ମଧ୍ୟରେ ମୁକାବିଲା ହେବ

ଏହି ବିଜୟ ସହ କୋଲ୍କାତା ନାଇଟ୍ ରାଇଡର୍ସ ପଏଷ୍ଟ୍ ଟେବୁଲ୍ରେ ଚତୁର୍ଥ ସ୍ଥାନରେ ରହିଛି ଅନ୍ୟପକ୍ଷରେ ନାଇଟ୍ ରାଇଡର୍ସଠାରୁ ପରାସ୍ତ ହୋଇ ରାଜସ୍ଥାନ ରୟାଲ୍ସ୍ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି

ପ୍ରାଥମିକ ଉଚ୍ଚ ପ୍ରାଥମିକଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷାନ ଖୋଲିଛି ସରକାରୀ ସୂତ୍ରରୁ ପ୍ରକାଶ କୋଭିଡ୍ ନାଇଷ୍ଟିନ କଟକଣା ମଧ୍ୟରେ ସ୍କୁଲ୍ ଖୋଲିଛି